ଇଲେକ୍ସନ ଆସାମ ପଶ୍ଚିମବଙ୍ଗ ତାମିଲନାଡ଼ୁ କେରଳ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ଆସାମ ଓ ପଶ୍ଚିମବଙ୍ଗର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଏବଂ ତାମିଲନାଡୁ କେରଳ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମଦୁରାଇଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଥିବାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ଚେନ୍ନାଇରେ ପ୍ରଚାର କରିଛନ୍ତି ଡିଏମ୍କେ ନେତା ଏମ୍କେ ଷ୍ଟାଲିନ ଓ ଅନ୍ୟ ବିରୋଧୀଦଳ ନେତାମାନେ ଚେନ୍ନାଇ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ କନ୍ୟାକୁମାରୀ ଲୋକସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ନିଆଯିବ

କେରଳରେ ଆସନ୍ତା ରବିବାର ଦିନ ପ୍ରଚାର କାର୍ଯ୍ୟ ଶେଷହେବ ସେ ଦୃଷ୍ଟିରୁ ତିନୋଟିଯାକ ବୃହତ ରାଜନୈତିକ ସାମ୍ପଖ୍ୟ ଖୁବ୍ ଜୋରସୋରରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ନିର୍ବାଚନ ପ୍ରଚାର କରୁଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆଜି କେରଳରେ ନିର୍ବାଚନ ପ୍ରଚାର କରିବେ

ପ୍ରଧାନମନ୍ତ୍ରୀ ପତନମ୍ଥିଟ୍ଟା ର କୋନ୍ନି ଏବଂ ତିରୁବନନ୍ତପୁରମ୍ଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ

ଇତିମଧ୍ୟରେ ନିର୍ବାଚନ କାର୍ଯ୍ୟରେ ମୁତୟନ କର୍ମଚାରୀମାମାନଙ୍କ ପାଇଁ ଡାକ ଯୋଗେ ମତଦାନ ଜାରି ରହିଛି ପଶ୍ଚିମବଙ୍ଗର ତୂତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି ବିଜେପି ଓ ତୃଣମୂଳ କଂଗ୍ରେସର ବଡ଼ବଡ଼ ନେତାମାନେ ଭଉରବଙ୍ଗରେ ନିର୍ବାଚନ ପ୍ରଚାର କରୁଛନ୍ତି

ସେ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାର ପଣ୍ଟିମ ବରୁଇପୁର ଓ ହୁଗୁଳିର ଆରାମବାଗ୍ ଠାରେ ଦୁଇଟି ରୋଡ୍ ଶୋ କରିବେ ଅନ୍ୟପକ୍ଷରେ ଗତକାଲି ନନ୍ଦୀଗ୍ରାମ ପାଇଁ ନିର୍ବାଚନ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚ୍ବିହାର ଓ ଅଲ୍ଲୀପୁର ଦୁଆର ଯାଇ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସ୍ଚୀ ସ୍ଥିର ହୋଇଛି ସେଠାରେ ସେ କୁଚ୍ବିହାରର ଦିନ୍ହତା ଓ ନଟବାଡ଼ି ଏବଂ ଅଲ୍ଲୀପୁର ଦୁଆରର ଫାଲକଟା ଠାରେ ତିନୋଟି ର୍ୟାଲି କରିବେ ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ନିର୍ବାଚନ ର୍ୟାଲି ଓ ରୋଡ ଶୋ ମାନ କରିବାର କାର୍ଯ୍ୟସ୍ତଚୀ ରହିଛି ଆସାମରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ତୃତୀୟ ଓ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି

ବିଜେପି ସଭାପତି ଜେପି ନଡ୍ଡା ପାର୍ଟିର ରାଜ୍ୟଶାଖା ସଭାପତି ରଞ୍ଜିତ କୁମାର ଦାସଙ୍କ ପାଇଁ ଆଜି ପଟ୍ଟାଚରକୁଚିଠାରେ ନିର୍ବାଚନ ପ୍ରଚାର କରିବେ

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଗୋଆଲପାଡ଼ା ଗୋଲକଗଞ୍ଜ ଓ ସରୁକ୍ଷେତ୍ରୀଠାରେ ନିର୍ବାଚନ ପ୍ରଚାର କରିବେ

ସେହି ଭୋଟ୍ ଗ୍ରହଣକେନ୍ଦ୍ରଟି କରିମଗଞ୍ଜ ଜିଲ୍ଲାରେ ଅବସ୍ଥିତ ଗତକାଲି ଭୋଟ୍ ଗ୍ରହଣ ଶେଷ ହେବା ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ଏକ ବେସରକାରୀ ଗାଡ଼ିରେ ନିଆଯାଇଥିବା ବିଷୟରେ ଖବର ମିଳିବା ପରେ ନିର୍ବାଚନ କମିଶନ ସେଠାରେ ପୁନର୍ବାର ମତଦାନ କରାଯିବାକୁ ନିଷ୍ପଭି ନେଇଛି

ନିର୍ବାଚନ କମିଶନ କହିଛି ବେସରକାରୀ ଗାଡ଼ିରେ ନିଆଯାଇଥିବା ସେହି ଇଭିଏମ୍ଟିକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ତାହାର ସିଲ୍ ଅତୁଟ ଥିବାର ଜଣାପଡ଼ିଥିଲା ଏହା ସତ୍ତ୍ୱେ ସେଠାରେ ପୁନଃ ମତଦାନ କରାଯିବାକୁ ନିଷ୍ପଭି ନିଆଯାଇଛି ଏ ସଂକାନ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରିପୋର୍ଟ ଦାଖଲ କରିବାକୁ କମିଶନ କହିଛି

ଇତିମଧ୍ୟରେ ଦେଶରେ ଦେନିକ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି କୋବିଡ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବାର ଜଣାପଡ଼ିଛି

ବିଭିନ୍ନ ରାଜ୍ୟରେ ସଂକ୍ମଣ ବୃଦ୍ଧି ପାଉଥିବାର୍ ସଦ୍ୟ ସଂକ୍ମିତମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ଯୀଶୁଖ୍ରୀଷ୍ଟଙ୍କୁ କ୍ରଶବିଦ୍ଧ କରିବାର ସ୍କୁତିରେ ଗୁଡ୍ ଫ୍ରାଇଡେ ପାଳନ କରାଯାଇଥାଏ ଗୁଡ୍ ଫ୍ରାଇଡେ ଦିନ ଯୀଶୁଖ୍ରୀଷ୍ଟ ସମଗ୍ର ମାନବ ଜାତି ପାଇଁ ନିଜ ଜୀବନକୁ ବଳିଦାନ କରିଥିଲେ କୋଭିଡ ନାଇଷ୍ଟିନ୍ ଯୋଗୁଁ ଗୁଡ୍ ଫ୍ରାଇଡେ ଉପଲକ୍ଷେ କୌଣସି ଉତ୍ସବ ପାଳନ କରାନଯିବାକୁ ସ୍ଥିର ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଗୁଡ୍ ଫ୍ରାଇଡେ ଆମକୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନର ସ୍କରଣ କରାଇଥାଏ ଶ୍ରୀ ମୋଦୀ କହିଛନ୍ତି ଯୀଶୁଖ୍ରୀଷ୍ଟ ଦୟା ଓ କ୍ଷମାର ଜ୍ୱଳନ୍ତ ପ୍ରତୀକ ଭିପି ଗୁଡ୍ ଫ୍ରାଇଡେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗୁଡ୍ ଫ୍ରାଇଡେ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଯୀଶୁଖ୍ରୀଷ୍ଟ ପ୍ରେମ ଦୟା ଓ ସତ୍ୟ ପାଇଁ ତାଙ୍କର ଜୀବନକୁ ଉତ୍ସର୍ଗ କରିଥିଲେ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଅଗ୍ରସର ହେବାକୁ ସେ ନିବେଦନ କରିଚ୍ଛନ୍ତି

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମ୍ରଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ଉଚ୍ଚପଦସ୍କ ଅଫିସର ତାଙ୍କ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ଉପରାଷ୍ଟ୍ରପତି ରାଜଭବନଠାରେ ଏକ ପୁସ୍ତକ ଉନ୍କୋଚନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି

ଏହି ସହାୟତା ଅର୍ଥ ଉଭୟ ଗ୍ରାମାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଓ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ଦିଆଯିବ ପଞ୍ଚଦଶ ଅର୍ଥକମିଶନ ଙ୍କ ସୁପାରିଶ୍ ଅନୁସାରେ ଏହି ସହାୟତା ଅର୍ଥ ଦିଆଯାଉଛି

ଆଜି ସକାଳେ ଏହି ସଂଘର୍ଷ ଘଟିଥିବାର ଖବର ମିଳିଛି ସର୍ବଶେଷ ଖବର ମିଳିବା ବେଳକୁ ସେଠାରେ ସଂଘର୍ଷ ଜାରି ଥିଲା